ଶ୍ରୀ ମୋଦି କହିଛନ୍ତି କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଜନଧନ ବନଧନ ଓ ଗୋବର ଧନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ପିଏମ୍ ଗୁଜରାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଗୁଜରାଟ୍ରେ ଅନେକ ବିକାଶମଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁନ୍ଦ୍ରା ବନ୍ଦରରେ ଏଲ୍ଏନ୍ଜି ଟର୍ମିନାଲ୍ ଅଞ୍ଜାର ମୁନ୍ଦ୍ରା ଗ୍ୟାସ୍ ପରିବହନ ପ୍ରକଳ୍ପ ପାଲନପୁର ପାଲି ବାଡ଼ମେର୍ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଚ୍ଚକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି

ସେଠାରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଦେଶର ବିକାଶପାଇଁ ଶକ୍ତି ଅପରିହାର୍ଯ୍ୟ ଏହା ବିନା ଦାରିଦ୍ର୍ୟ ଦୂରୀକରଣ ଅସମ୍ଭବ ସେ କହିଛନ୍ତି ମୁନ୍ଦ୍ରାରୁ ଅଞ୍ଜାର ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ୍ ଯୋଗାଣ କଚ୍ଚ ଅଞ୍ଚଳରେ ଶିଳ୍ପବିକାଶ କ୍ଷେତ୍ରରେ ସାହାଯ୍ୟ କରିବ ସେ କହିଛନ୍ତି ବର୍ତ୍ତମାନ ପାଲନ୍ପୁର ପାଲି ବାଡ୍ମେର ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଚ୍ଚଦ୍ୱାରା ପୂର୍ବ ରାଜସ୍ଥାନ ଦେଇ ପାଲି ଏବଂ ବାଡ଼ମେର୍ରେ ଏଲ୍ଏନ୍ଜି ପହଞ୍ଚପାରିବ ଗୁଜରାଟ ଏବେ ସାରାଦେଶରେ ଏଲ୍ଏନ୍ଜିର ମ୍ରଖ୍ୟ କେନ୍ଦ୍ର ହେବାକୁ ଯାଉଛି ବୋଲି ସେ କହିଛନ୍ତି ୟୁରିଆ ଉତ୍ପାଦନପାଇଁ ପଞ୍ଜାବ ଏବଂ ଅନ୍ୟ ରାଜ୍ୟକୁ ଏଲ୍ଏନ୍ଜି ଯୋଗାଇଦେବାପାଇଁ ସରକାର ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କୌଣସି ଗୋଟିଏ ପରିବାର ଯେପରି ଏଲ୍ପିଜି ସଂଯୋଗରୁ ବାଦ୍ ନ ପଡ଼ନ୍ତୁ ସରକାର ସେଥିପ୍ରତି ଧ୍ୟାନ ଦେଉଛନ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉଜ୍ଜଳା ଯୋଜନା ଏବଂ ଆୟଷ୍ଠାନ ଭାରତ ଯୋଜନା ମାଧ୍ୟମରେ ସରକାର ଦେଶର ଗରିବଙ୍କ ଜୀବନ ଧାରଣରେ ଗୁଣାତ୍ମକ ପରିବର୍ଭନ ଆଶିବାପାଇଁ ଅନବରତ କାର୍ଯ୍ୟ କର୍ରଛନ୍ତି ବୋଲି ସେ କହିଛନ୍ତି

ଏହି ସମବାୟ କେନ୍ଦ୍ରରୁ କୃଷକମାନେ ନିଜର ବଳକା ବିଦ୍ୟୁତ୍ ଶକ୍ତିକୁ ବିଦ୍ୟୁତ୍ କମ୍ପାନୀଗୁଡ଼ିକୁ ବିକ୍ରି କରିପାରିବେ କୃଷକମାନଙ୍କର ଉନ୍ନତି ପାଇଁ ସରକାର ଜନଧନ ବନଧନ ଏବଂ ଗୋବରଧନ ଆଦି କାର୍ଯ୍ରକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପଣ୍ଟିମବଙ୍ଗର କୋଲ୍କାତାଠାରେ ଅମ୍ବଲ କମ୍ପାନୀର ପ୍ରଥମ ଦୁଗ୍ଧ ଉତ୍ପାଦନ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ ଆଜି ରାଜକୋଟଠାରେ ମହାତ୍ମାଗାନ୍ଧି ସଂଗ୍ରହାଳୟକୁ ଉଦ୍ଘାଟନ କରିବାର କାର୍ଯ୍ୟସ୍ତଚୀ ରହିଛି ଯେଉଁଥିରେ ଗାନ୍ଧିଜୀଙ୍କ ଜୀବନ ଓ କାର୍ଯ୍ୟଧାରାର ବିଭିନ୍ନ ସାମଗ୍ରୀ ସ୍ଥାନ ପାଇଛି ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶାନ୍ତିରେ ବିଶ୍ୱାସ କରେ ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଛି କିନ୍ତୁ ନିଜର ଆତ୍ମସମ୍ମାନ ଓ ଦେଶର ସାର୍ବଭୌମତାକୁ କଳାଞ୍ଚଳି ଦିଆଯାଇପାରିବ ନାହିଁ

ସେ କହିଛନ୍ତି କଳେ ବଳେ କୌଶଳେ କାହାର ଭୂଖଣ୍ଡ ଅକ୍ତିଆର କରିବାକୁ ଭାରତ କଦାପି ଲୋଭ କରି ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ସପ୍ତାହରେ ଇଜ୍ରାଏଲ୍ର ହାଇଫା ଯୁଦ୍ଧ ଶତବାର୍ଷିକୀ ପାଳନ ସମୟରେ ମହୀଶ୍ଚର ହାଇଦ୍ରାବାଦ ଓ ଯୋଧପୁରର ଯେଉଁ ସାହସୀ ସୈନ୍ୟମାନେ ଦମନକାରୀମାନଙ୍କ କବଳରୁ ହାଇଫା ସହରକୁ ମୁକ୍ତ କରିବାକୁ ଯାଇ ପ୍ରାଣବଳୀ ଦେଇଥିଲେ ସେମାନଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଶାନ୍ତି ପ୍ରତିଷାପାଇଁ ଭାରତୀୟ ଯବାନମାନେ ନିକ୍କର ପରାକ୍ରମର ପରିଚୟ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ମଧ୍ୟ ଜାତିସଂଘର ଶାନ୍ତିରକ୍ଷୀ ବାହିନୀରେ ଭାରତର ଅଧିକ ସଂଖ୍ୟକ ଯବାନ ରହିଛନ୍ତି ବିଶ୍ୱ ଶାନ୍ତି ପ୍ରତିଷ୍ଠାପାଇଁ ଭାରତର ସାହସୀ ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଛନ୍ତି ସେ କହିଛନ୍ତି ଜାତି ଧର୍ମ ବର୍ଷ ଭାଷା ଓ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଦେଶର ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କର୍ତ୍ଥନ୍ତି

ଏହାଦ୍ୱାରା ସମାଜର ସବୁ ବର୍ଗର ଲୋକମାନେ ଏକତା ସୂତ୍ରରେ ବାନ୍ଧି ହୋଇ ରହିବାର ମନୋଭାବ ସୃଷ୍ଟି ହୋଇପାରିବ ଏଲ୍ଏସ୍ ସ୍ୱିକର ଲୋକସଭା ବାଚସ୍କତି ସ୍ୱମିତ୍ରା ମହାଜନ କହିଛନ୍ତି ସବ୍ ଶ୍ରେଣୀର ଲୋକମାନଙ୍କ ମନରେ ଦେଶ ପ୍ରତି ପ୍ରେମ ଭାବ ସଷ୍ଟି ନ ହେଲା ପର୍ଯ୍ୟନ୍ତ ତ୍ରରନ୍ତ ସର୍ବବିଧ ବିକାଶ ସାଧନ କଷ୍ଟସାଧ୍ୟ ହେବ

ଶ୍ରୀମତୀ ମହାଜନ କହିଛନ୍ତି ଆମର ପୂର୍ବପୁରୁଷମାନେ ଭ୍ରମଣ ଓ ଆଲୋଚନା ମାଧ୍ୟମରେ ଯୁବକମାନଙ୍କୁ ସେମାନଙ୍କର ଭବିଷ୍ୟତପାଇଁ ପଥ ପ୍ରଦର୍ଶନ କରୁଥିଲେ ଲୋକମନ୍ଥନ ଭଳି କାର୍ଯ୍ୟକ୍ରମ ଜରିଆରେ ଏହି ପରମ୍ପରାକୁ ବଜାୟ ରଖିବାପାଇଁ ସେ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି ଜନଜାତି ସମ୍ପ୍ରଦାୟର ଧାର୍ମିକ ପ୍ରଥା ସ୍ୱାଧୀନତାକ୍ ତାଙ୍କ ସରକାର ସ୍ରରକ୍ଷିତ ରଖିବାକ୍ ପ୍ରତିଶ୍ରତିବଦ୍ଧ ଅଛନ୍ତି

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ

ତାଜମହଲ ପରିଦର୍ଶନ କରି ସେ ଏବେ ଦିଲ୍ଲୀରେ ପହଞ୍ଚଥିବାର ଖବର ମିଳିଛି ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାଇଦ୍ରାବାଦ ହାଉସ୍ରେ ପ୍ରତିନିଧିସରୀୟ କଥାବାର୍ତ୍ତା କରିବେ

ଭାରତର ଜବାବ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଜାତିସଂଘରେ ଦେଶର ସ୍ଥାୟୀ ରାଷ୍ଟ୍ରଦୃତ ଇନାମ୍ ଗମ୍ଭୀର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେସିଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସେ କହିଛନ୍ତି ପାକିସ୍ତାନ ମାଟିରୁ ଯେଉଁ ସନ୍ତାସବାଦୀ କାର୍ଯ୍ୟକଳାପ ଚାଲିଛି ତାକୁ ଘଣ୍ଟ ଘୋଡ଼ାଇବାପାଇଁ ଏହା ସେ ଦେଶର ଅସଫଳ ପ୍ରୟାସ ଜାତିସଂଘରେ ପାକିସ୍ତାନ ପୁଣି କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ଶ୍ରୀମତୀ ଗମ୍ଭୀର କହିଛନ୍ତି ସେ ଦେଶର ନୂଆ ସରକାର ଜାଶି ରଖନ୍ତୁ ଯେ ସମଗ୍ର ଜନ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଗ୍ରଟେରସ୍ ଇଣ୍ଡ୍ ଟେରର୍ ମିଳିତ କାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ କହିଛନ୍ତି ଆତଙ୍କବାଦ ଏବଂ ଉଗ୍ରବାଦର ବିଲୋପ କ୍ଷେତ୍ରରେ ଭାରତ କାତିସଂଘର ଏକ ଅଂଶୀଦାର ରାଷ୍ଟ୍ର ଆସନ୍ତାକାଲିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଥିବା ଶ୍ରୀ ଗୁଟେରସ୍ ଆଜି ସମ୍ଭାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ଇ ମେଲ୍ ସାକ୍ଷାତ୍କାରରେ ଏହା କହିଛନ୍ତି ଆତଙ୍କବାଦଙ୍କୁ ଅର୍ଥ ଯୋଗାଣ ଭଳି ସମସ୍ୟାର ମୁକାବିଲାପାଇଁ କାତିସଂଘ ଓ ଭାରତ ମଧ୍ୟରେ ସହଯୋଗକୁ ସୁଦୃତ୍ କରିବାପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି ସୀମାପାର ଆତଙ୍କବାଦର ମୁକାବିଲା କରିବା ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ୱ ଏବଂ ଆତଙ୍କବାଦର ପ୍ରସାର ରୋକିବାପାଇଁ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ଉପରେ କାତିସଂଘ ମୁଖ୍ୟ ଗୁରୁତ୍ୱାରୋପ କରିଛନ୍ତି ଆତଙ୍କବାଦର ମୁକାବିଲାପାଇଁ କାତିସଂଘ ପାଣ୍ଠିକୁ ଭାରତର ଦାନ ଆତଙ୍କବାଦର ମୂଳୋତ୍ସାଟନ କ୍ଷେତ୍ରରେ କାତିସଂଘ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପକୁ ସହାୟତା କରିବ ବୋଲି ସେ କହିଛନ୍ତି

ଏହି ଉପଲକ୍ଷେ ବିଦେଶ ପ୍ରସାରଣ ଦିବସ ପାଳନ କରିବା ଲାଗି ଆକାଶବାଣୀ ପକ୍ଷରୁ ନୂଆଦିଲ୍ଲୀରେ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯିବ ବିଶ୍ୱରେ ଭାରତର ଭାବମୂର୍ତ୍ତିର ପ୍ରଚାର ଓ ପ୍ରସାରଣ ତଥା ସାର୍ବଜନୀନ କୂଟନୀତିର ମାଧ୍ୟମ ଭାବେ ବିଦେଶ ପ୍ରସାରଣ ସେବା ବିଭାଗର ଭୂମିକାକୁ ସ୍ୱୀକୃତି ପ୍ରଦାନସ୍ୱରୂପ ବିଦେଶରେ ଥିବା ଭାରତୀୟ ଦୃତାବାସଗୁଡ଼ିକ ମଧ୍ୟ ବିଦେଶ ପ୍ରସାରଣ ଦିବସ ପାଳନ କରିବେ ଏଥିପାଇଁ ଶୀର୍ଷକ ହେଉଛି ବିଶ୍ୱଶାନ୍ତି ପାଇଁ ଗାନ୍ଧିକୀଙ୍କ ଦୂରଦୃଷ୍ଟି